ରାମମନ୍ଦିର ନିର୍ମାଣ ପାଇଁ ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରାଯିବ

ଅଯୋଧ୍ୟାର ଏକ ମୁଖ୍ୟ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ପାଞ୍ଚ ଏକର ବିକ୍ସ ଜମି ଦିଆଯିବାକୁ ଖଣ୍ଡପୀଠ ରାୟ ଦେଇଛନ୍ତି ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ଏ ବୋବଡେ ଡିୱାଇ ଚନ୍ଦ୍ରଚୃଡ଼ ଅଶୋକ ଭୂଷଣ ଓ ଏସ୍ ଅବଦୁଲ ନକିର ସଦସ୍ୟ ଥିଲେ

ମନ୍ଦିର ନିର୍ମାଣ ପାଇଁ ତିନି ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରାଯିବା ଉଚିତ୍ ବୋଲି ଖଶ୍ତପୀଠ ରାୟ ଦେଇଛନ୍ତି

ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅଯୋଧ୍ୟା କମି ବିବାଦ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ସମଗ୍ର ଦେଶ ଗ୍ରହଣ କରିଛି ଏଥିରେ ଦେଶର ପୁରାତନ ସଂସ୍କୃତିର ପ୍ରତିଫଳନ ହୋଇଛି ଆଜି ସନ୍ଧ୍ୟାରେ ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଦେଶ 'ବିବିଧତାରେ ଏକତା'ରେ ବିଶ୍ୱାସ କରେ ସେ କହିଛନ୍ତି ବହୁ ଦଶନ୍ଧି ଧରି ପଡ଼ି ରହିଥିବା ଏହି ମାମଲାର ଆଜି ସମାଧାନ ହୋଇଛି ଓ ସମଗ୍ର ଦେଶ ରାୟକୁ ସମର୍ଥନ ଜଣାଇଛି ସେ କହିଛନ୍ତି ନକାରାତ୍ମକ ଭାବନାର କୌଣସି ସ୍ଥାନ ନାହିଁ ଓ ଆଜି ଆମକୁ ସମସ୍ତ ମତପାର୍ଥକ୍ୟ ଭୁଲିଯିବାକୁ ହେବ ପ୍ରଧାନମନ୍ତ୍ରୀ 'ସବ୍ କା ସାଥ୍ ସବ୍ କା ବିକାଶ' ନୀତିରେ ଦେଶର ବିକାଶ ପାଇଁ ଏକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏହା ଏକ ସୁବର୍ଷ୍ଣ ଅଧ୍ୟାୟ ଓ ଏହି ରାୟ ସର୍ବସମ୍ମତି କ୍ରମେ ପ୍ରକାଶ ପାଇଛି ସେ କହିଛନ୍ତି ଆଜିର ରାୟ ଆମକୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାର ବାର୍ତ୍ତା ଦେଇଛି ଓ ଯେକୌଣସି ଜଟିଳ ମାମଲାର ସମାଧାନ କରାଯାଇ ପାରିବ ବୋଲି ସୁପ୍ରିମ୍କୋର୍ଟ ଆଜି ପ୍ରମାଣିତ କରିଛନ୍ତି ଆଗାମୀ ଅନେକ ପିଢ଼ି ଉପରେ ଏହାର ପ୍ରଭାବ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ନିୟମ ପାଳନ କରିବା ହେଉଛି ଆମର ଦାୟିତ୍ୱ ଓ ଦେଶର ଉତ୍କଳ ଭବିଷ୍ୟତ ଦିଗରେ ଆମକୁ କାର୍ଯ୍ୟ କରିବାକୁ ହେବ ଅଯୋଧ୍ୟା ପିଏମ୍ ମୋଦୀ ପ୍ରଧାନମନ୍ତ୍ରୀ କହିଛନ୍ତି ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟ ଐତିହାସିକ ରାୟ ଦେଇଛନ୍ତି ଓ ଏହି ନିଷ୍ପଭିକୁ କାହାର ବିଜୟ କିମ୍ବା କାହାର ପରାଜୟ ଦୂଷ୍ଟିରେ ଦେଖାଯିବା ଉଚିତ୍ ନୁହେଁ ଶାନ୍ତି ସଦ୍ଭାବନା ଓ ଏକତା ବଜାୟ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭରଡିଟ୍ ରିଆକ୍ସନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ଗ୍ରହଣ କରିବାକୁ ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକମାନଙ୍କୁ ନିବେଦନ କରିଛନ୍ତି ଦେଶରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଲୋକମାନଙ୍କୁ ଅନୁରୋଧ କରି ଏକ ଭାରତ ଶ୍ରେଷ୍ଠ ଭାରତର ଶପଥ ନେବାକୁ ସେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏହା ଏକ ଐତିହାସିକ ରାୟ ଯାହାକୁ ଆମ ସମସ୍ତଙ୍କୁ ଗ୍ରହଣ କରିବାକୁ ହେବ କଂଗ୍ରେସ ପାର୍ଟି ଏକ ବିବୃତ୍ତି ଜାରି କରି ଦେଶର ସାମ୍ପ୍ରଦାୟିକ ସଦ୍ଭାବନା ଓ ମୂଲ୍ୟବୋଧ ତଥା ଭ୍ରାତୃଭାବର ଭାବନାକୁ ଅକ୍ଷୁର୍ଶ୍ଣ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ଦେଶରେ ଶାନ୍ତି ଶୂଙ୍ଖଳା ରକ୍ଷା ପାଇଁ ନିବେଦନ କରିଥିବା ମାନ୍ୟଗଣ୍ୟ ନେତୃବୁନ୍ଦଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟ ଐତିହାସିକ ସନ୍ତୁଳିତ ଓ ନ୍ୟାୟିକ ଦୃଷ୍ଟିରୁ ଯଥାର୍ଥ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ନ୍ନଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି ଓ ଏଥିରେ କାହାର ବିଜୟ କିମ୍ବା ପରାଜୟ ହୋଇଛି ବୋଲି ଭାବିବା ଉଚିତ୍ ନୁହେଁ ସେ କହିଛନ୍ତି ଲୋକମାନଙ୍କୁ ବର୍ତ୍ତମାନ ଅତୀତର ସମସ୍ତ ବିବାଦକୁ ଭୁଲିଯାଇ ରାମ ମନ୍ଦିର ନିର୍ମାଣ ପାଇଁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର କହିଛନ୍ତି ଅଯୋଧ୍ୟା ରାୟ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଛି

ୱାକପ୍ ବୋର୍ଡ ସଭାପତି ଜାଫର ଫାରୁକି କହିଛନ୍ତି ସେମାନେ ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ୱାଗତ କରୁଛନ୍ତି ରିଆକ୍ସନ୍ ନକ୍ବୀ ଅଯୋଧ୍ୟା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ କହିଛନ୍ତି ଅଯୋଧ୍ୟା ଜମି ବିବାଦ ମାମଲା ଉପରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ସର୍ବସମ୍ମତ କ୍ରମେ ସ୍ୱାଗତ କରାଯିବା ଉଚିତ୍ ଓ ଏହାର ସମ୍ମାନ କରାଯିବା ଆବଶ୍ୟକ ସେ କହିଛନ୍ତି ଦେଶର ଏକତା ସାମାଜିକ ସଦ୍ଭାବନା ଓ ଭ୍ରାତୃଭାବକୁ ସୁଦୃଢ଼ କରିବା ସମସ୍ତଙ୍କର ଦାୟିତ୍ୱ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ରାୟକୁ କାହାର ବିଜୟ କିମ୍ବା ପରାଜୟ ଦୃଷ୍ଟିରେ ଦେଖାଯିବା ଉଚିତ୍ ନୁହେଁ

ନୂଆଦିଲ୍ଲୀରେ ଜାରି ଏକ ବିବୃଭିରେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ରାମ ମନ୍ଦିର ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବିଏଚ୍ପି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି

ରାୟ ଉପରେ ସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଏହି ମାମଲାର ସମାଧାନ ହୋଇପାରି ଥିବାରୁ ଏହ ସମସ୍ତଙ୍କ ପାଇଁ ମଙ୍ଗଳକାରୀ ହେବ ସମସ୍ତେ ସୁପ୍ରିମ୍କୋର୍ଟଙ୍କ ରାୟକୁ ଗ୍ରହଣ କରିବା ଓ ସମ୍ମାନ କରିବା ଉଚିତ୍ ବୋଲି ସେ କହିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କର୍ତ୍ତାରପୁର କରିଡ଼ର ଓ ସମନ୍ୱିତ ଯାଞ୍ଚ ଘାଟି ଖୋଲିଯିବା ଦ୍ୱାରା ଦ୍ୱିଗୁଣିତ ଲାଭ ମିଳିବ ସେ କହିଛନ୍ତି କର୍ତ୍ତାରପୁର କରିଡ଼ର ଖୋଲିଯିବା ଦ୍ୱାରା ଦରବାର ସାହିବ ଗୁରୁଦ୍ୱାରାକୁ ତୀର୍ଥଯାତ୍ରୀମାନେ ସହଜରେ ଯାଇପାରିବେ ଭାରତର ମନଭାବକୁ ହୂଦୟଙ୍ଗମ କରିଥିବାରୁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗୁରୁ ନାନକଦେବ କୀ ସମଗ୍ର ମାନବକାତି ପାଇଁ ପ୍ରେରଣାର ଉହ ହୋଇ ରହିଛନ୍ତି

ଶିଖ୍ ତୀର୍ଥଯାତ୍ରୀମାନଙ୍କର ପ୍ରଥମ ଜଠା କର୍ତ୍ତାରପୁର କରିଡ଼ର ଦେଇ ଆଜି ଅପରାହ୍ନରେ ପାକିସ୍ତାନରେ ପ୍ରବେଶ କରିଛି

ଏମ୍ଆଇବି ଆଡଭାଇଜରି ଟେଲିଭିଜନ୍ରେ ଆଲୋଚନା ବିତର୍କ ଓ ସମ୍ବାଦ ପରିବେଶଣ ସମୟରେ କାର୍ଯ୍ୟକ୍ରମ ନିୟମକ୍ତ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ସମସ୍ତ ଟେଲିଭିଜନ୍ ଚ୍ୟାନେଲ୍ ଓ କେବୁଲ୍ ଅପରେଟରମାନଙ୍କୁ ପରାମର୍ଶ କାରି କରିଛନ୍ତି ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରକାଶ ପାଇଥିବା ଦୃଷ୍ଟିରୁ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପରାମର୍ଶ କାରି କରିଛି ମନ୍ତ୍ରଣାଳୟ କହିଛି କୌଣସି ଧର୍ମ କିୟା ସମ୍ପ୍ରଦାୟର ସମାଲୋଚନା କରାଯିବା ଭଳି କୌଣସି କାର୍ଯ୍ୟକ୍ରମ ଯେପରି ପ୍ରସାରିତ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ଏହା ବ୍ୟତୀତ କୌଣସି ଦେଶ ବିରୋଧୀ ମତାମତ କିମ୍ବା ଅଦାଲତ ଅବମାନନା ହେବା ଭଳି କାର୍ଯ୍ୟକ୍ରମ ପ୍ରସାରିତ କରାଯିବା ଉଚିତ୍ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜାଭଡେକର ପଲ୍ୟସନ୍ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଫସଲ ଅବଶେଷ ଜଳାଯିବା ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ ଅନେକ ମାତ୍ରାରେ ହ୍ରାସ ପାଇଛି

ବାୟୁ ପ୍ରଦ୍ଷଣର ଶିକାର ହେଉଥିବା ରାଜ୍ୟଗୁଡ଼ିକର କର୍ମକର୍ତ୍ତାମାନଙ୍କ ସହ ଏକ ସମୀକ୍ଷା ବୈଠକ ପରେ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସେ ଏହା ଜଣାଇଥିଲେ ମନ୍ତ୍ରୀ କହିଛନ୍ତି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦ୍ଷଣ କମ୍ କରିବା ପାଇଁ କ୍ରିୟାନୁଷ୍ଠାନ ଯୋଜନା ଉପରେ ଆଲୋଚନା ହୋଇଛି

ଆସନ୍ତା ବର୍ଷ ଏପ୍ରିଲ୍ ପହିଲାରୁ ଦିଲ୍ଲୀରେ ଭାରତ ଷ୍ଟାଣ୍ଡାର୍ଡ୍ ସିକ୍ ଯାନଗୁଡ଼ିକ ଚଳାଚଳ କରିବ ବୋଲି ମନ୍ତ୍ରୀ କହିଛନ୍ତି

ଆଜି ଦିନରେ ଉତ୍ତରପ୍ରଦେଶରୁ ଅଲଗା ହୋଇ ଏହା ଏକ ପୂଥକ ରାଜ୍ୟ ହୋଇଥିଲା

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତ୍ ରାଜ୍ୟ ରାଜଧାନୀଠାରେ ସାଂସ୍କୃତିକ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି

ବ୍ୟାଡ୍ମିଣ୍ଟନ ଚୀନ୍ର ଫୁଝୋରେ ଚୀନା ଓପନ୍ ବ୍ୟାଡ୍ମିଷ୍ଟନର ସେମିଫାଇନାଲ୍ରେ ଭାରତର ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକି ସାଇରାଜ ରାଙ୍କିରେଡ଼ୁୀ ଓ ଚିରାଗ୍ ସେଟ୍ଟୀ ହାରିଯାଇଛନ୍ତି